ପିଏମ୍ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସହ ପ୍ରତିନିଧିମଣ୍ଡଳ ସ୍ତରୀୟ କଥାବାର୍ତ୍ତା କରିଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତର ଦ୍ୱିତୀୟ ଦିନରେ ଆଜି ବାଙ୍ଗଲାଦେଶର ମାତୁଆ ସମ୍ପ୍ରଦାୟକୁ ଉଦ୍ବୋଧନ ଦେଇଥିଲେ ସେ କହିଥିଲେ ଉଭୟ ଭାରତ ଓ ବାଙ୍ଗଲାଦେଶ ବିଶ୍ୱରେ ଶାନ୍ତି ସ୍ଥିରତା ଓ ସୌହାର୍ଦ୍ଧ୍ୟ ବଜାୟ ରହିବାକୁ ଚାହାନ୍ତି ସମଗ୍ର ବିଶ୍ୱ ବିକାଶ ପଥରେ ଅଗ୍ରସର ହେବାକୁ ଉଭୟ ଦେଶ ଚାହାନ୍ତି ବୋଲି ଶ୍ରୀ ମୋଦୀ ତାଙ୍କର ଉଦ୍ବୋଧନରେ କହିଛନ୍ତି ବିଶ୍ୱରେ ଅସ୍ଥିରତା ସନ୍ତାସବାଦ ଓ ଅଶାନ୍ତି ପରିବର୍ତ୍ତେ ସ୍ଥିରତା ଶାନ୍ତି ଓ ସଦ୍ଭାବନା ସ୍ଥାପନ ହେବାକୁ ଉଭୟ ଦେଶ ଚାହୁଁଥିବାର ଶ୍ରୀ ମୋଦୀ କହିଛନ୍ତି ପ୍ରଧାନମନ୍ତ୍ରୀ ଆଜି ଜେଶୋରେଶ୍ୱରୀ ଏବଂ ଓରାକାଣ୍ଡି ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ ପରେ ସେ ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରହମାନଙ୍କ ମୁସୋଲିୟମ୍କୁ ଗସ୍ତ କରିଥିଲେ ତାଙ୍କ ସହ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ମଧ୍ୟ ଯାଇଥିଲେ ଶ୍ରୀ ମୋଦୀ ସେଠାରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ କୋବିଡ୍ ସଂକ୍ରମଣ ପରେ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ବିଦେଶ ଗସ୍ତ ଆସେମ୍ମି ଇଲେକସନ୍ ଆସାମ ଓ ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ବହ୍ର ସଂଖ୍ୟାରେ ଭୋଟରମାନେ ଆସି ମତଦାନ କରିଥିବାର ରିପୋର୍ଟ ମିଳିଛି

ମତଦାନ ଆରମ୍ଭରୁ ଭୋଟରମାନେ ଭୋଟଗ୍ରହଣ କେନ୍ଦ୍ର ଗୁଡ଼ିକରେ ଲମ୍ଘା ଧାଡ଼ିରେ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା ଅବାଧ ଓ ନିରପେକ୍ଷ ଭୋଟ ଗ୍ରହଣ ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଇଥିଲା ପ୍ରତ୍ୟେକ ଭୋଟ୍ ଗ୍ରହଣ କେନ୍ଦ୍ରରେ ଇଲେକ୍ଟ୍ରୋନିକ୍ ଭୋଟିଙ୍ଗ୍ ମେସିନ୍ ସହିତ ଭିଭି ପାଟ୍ ର ବ୍ୟବହାର କରାଯାଉଛି

ଏହାଛଡ଼ା ଆକାଶବାଣୀ ଦୂରଦର୍ଶନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ତଥ୍ୟ ଓ ପ୍ରସାରଣ ମନ୍ତ୍ରଶାଳୟ ୟୁ ଟ୍ୟୁବ୍ ଚ୍ୟାନେଲ୍ରେ ଏହାର ଲାଇଭ୍ ଷ୍ଟ୍ରିମିଙ୍ଗ୍ ହେବ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

ଅନ୍ୟ ପକ୍ଷରେ ବିଭିନ୍ନ ରାଜ୍ୟରେ ସଦ୍ୟ ସଂକ୍ରମିତମାନଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି

ମହାରାଷ୍ଟ୍ର ଛତିଶଗଡ଼ କର୍ଣ୍ଣାଟକ ପଞ୍ଜାବ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟଗୁଡ଼ିକରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି

ମୁମ୍ଘାଇ ହସ୍କିଟାଲ୍ ଇନ୍କ୍ୱାରୀ ବ୍ରିହନ୍ ମୁମ୍ୟାଇ ପୌର କମିଶନର ଇକ୍ବାଲ୍ ସିଂହ ଚହଲ ସନ୍ରାଇଜ୍ ହସ୍କିଟାଲ୍ ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରିବାକୁ ଦୁର୍ବିପାକ ପରିଚାଳନା ଡେପୁଟି କମିଶନର୍ ପ୍ରଭାତ ରାହାଙ୍ଗ ଡାଲେ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଅଗ୍ନିକାଶ୍ଡର କାରଣ ବିଷୟରେ ସବିସ୍ତୃତ ତଥ୍ୟ ଦେବାକୁ ଶ୍ରୀ ଚହଲ ତାଙ୍କୁ କହିଛନ୍ତି ତଦନ୍ତକାରୀ ଦଳ ଅଗ୍ନିଶମ ସେବା ବିଭାଗ ଅଫିସରମାନଙ୍କ ସହ ପରାମର୍ଶ କରି ଅଗ୍ନିକାଣ୍ଡ ଘଟଣା ଉପରେ ସ୍ୱଷ୍ଟିକରଣ ଦେବାକୁ କୁହାଯାଇଛି ସନ୍ରାଇଜ୍ ହସ୍ୱିଟାଲ୍କୁ ଲାଇସେନ୍ନ ଦିଆଯାଇଥିଲା କି ନାହିଁ ସେ ବିଷୟରେ ତଦନ୍ତ କରିବାକୁ କମିଶନର୍ କହିଛନ୍ତି ଗତ ବର୍ଷ କୋବିଡ୍ ସଂକ୍ରମଣ ବ୍ୟାପିବା ସମୟରେ ଏହି ହସ୍କିଟାଲ୍କୁ ଜରୁରିକାଳୀନ ଭିଭିରେ ଅସ୍ଥାୟୀ ଭାବେ ସ୍ଥାପନ କରାଯାଇଥିଲା

ଲୋକମାନେ ନିଜ ନିଜର ଘରେ ରହି ହୋଲି ପର୍ବ ପାଳନ କରିବାକୁ ରାଜ୍ୟପାଳ ନିବେଦନ କରିଚ୍ଛନ୍ତି

ପ୍ରଥମ ଶ୍ରେଣୀ ପାଇଁ ପଞ୍ଜିକରଣ ଅନ୍ଲାଇନ୍ ମାଧ୍ୟମରେ ହେଉଥିବା ବେଳେ ଦ୍ୱିତୀୟ ଶ୍ରେଣୀରୁ ଉପରକୁ ବ୍ୟକ୍ତିଗତ ଭାବେ ଯାଇ ପଞ୍ଜିକରଣ କରିବାକୁ ହେବ

ଆଣ୍ଡ୍ରଏଡ୍ ମୋବାଇଲ୍ ଆପ୍ରୁ ନାମଲେଖା ସମ୍ବନ୍ଧୀୟ ସବିସ୍ତୃତ ତଥ୍ୟ ମିଳିପାରିବ ଦ୍ୱାଦଶ ଶ୍ରେଣୀ ପାଇଁ ପଞ୍ଜିକରଣ ଫର୍ମ ବିଦ୍ୟାଳୟ ଓ୍ଟେବ୍ସାଇଟ୍ରୁ ଡାଉନ୍ଲୋଡ୍ କରାଯାଇ ପାରିବ

ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଜରୁରୀକାଳୀନ ଭିଭିରେ ପଦକ୍ଷେପ ଗ୍ରହଣ ହେଉଛି ଏହି ଶିଖର ବୈଠକର ମୁଖ୍ୟ ଲକ୍ଷ୍ୟ

ସର୍ବସାଧାରଣଙ୍କ ପାଇଁ ଏହାକୁ ଟେଲିଭିଜନ୍ରେ ସିଧା ପ୍ରସାରଣ କରାଯିବ ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ଆସନ୍ତା ନଭେମ୍ବର ମାସରେ ଗ୍ଲାସଗୋ ରେ ହେବାକୁ ଥିବା କ୍ଷାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ପାଇଁ ଏଥିରେ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯିବ ଶ୍ରୀ ମୋଦୀଙ୍କ ବ୍ୟତୀତ ସମ୍ମିଳନୀକୁ ଆମନ୍ତ୍ରୀତ ହୋଇଥିବା ନେତାମାନଙ୍କ ମଧ୍ୟରେ ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଡିନ୍ ଜାପାନ୍ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ବ୍ରାଜିଲ୍ ରାଷ୍ଟ୍ରପତି ଜୟେର୍ ବୋଲସୋନାରୋ କାନାଡ଼ା ପ୍ରଧାନମନ୍ତ୍ରୀ କଷ୍ଟିନ୍ ଟ୍ରଡୋ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସାଉଦିଆରବ ରାଜା ସଲମନ୍ ବିନ୍ ଅବଦୁଲ୍ ଅଜିଜ୍ ଅଲ୍ ସଉଦ୍ ଏବଂ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିଶ ଜନ୍ସନ୍ ଅଛନ୍ତି ଏହି ଶିଖର ସମ୍ମିଳନୀ ଆମେରିକା ନେତୃତ୍ୱର ଶକ୍ତି ଓ ଜଳବାୟୁ ସଂକ୍ରାନ୍ତ ବୃହତ ରାଷ୍ଟ୍ର ଫୋରମ୍କୁ ଉଜ୍ଜିବିତ କରିବ

ଅନ୍ୟ ଯେଉଁ ଦେଶମାନେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଉଦ୍ୟମ ଚଳାଇ ଆସୁଛନ୍ତି ଓ କଳବାୟୁ ପରିବର୍ତ୍ତନ ଯୋଗୁଁ ଯେଉଁ ଦେଶଗୁଡ଼ିକ ସର୍ବାଧିକ କ୍ଷତି ଗ୍ରସ୍ତ ହେଉଛନ୍ତି ଶ୍ରୀ ବାଇଡେନ୍ ସେହି ଦେଶର ନେତାମାନଙ୍କୁ ମଧ୍ୟ ଆମନ୍ତ୍ରଣ କରିଛନ୍ତି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଲୋକମାନଙ୍କର ଜୀବନ ଓ ଜୀବିକା ଉପରେ ପଡ଼ୁଥିବା କୁ ପ୍ରଭାବକୁ ଦୂର କରିବା ଲାଗି ଏହି ସମ୍ମିଳନୀରେ ଆଲୋଚନା ହେବ

ମଷ୍ଟ ଆନାଉନ୍ନମେଣ୍ଟ ଆକାଶବାଣୀର ସମ୍ଘାଦ ସେବା ବିଭାଗ ଏହାର ଦ୍ୱି ଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଆଜି କୋବିଡ୍ ନାଇଷ୍ଟିନ୍ ଉପରେ ଏକ ସ୍ୱତନ୍ତ୍ର ଆଲୋଚନାର ପ୍ରଚାର କରିବ

ବ୍ୟାଡ୍ମିଣ୍ଟନ ପ୍ୟାରିଶ୍ରେ ଚାଲିଥିବା ଓର୍ଲିଆନ୍ ମାଷ୍ଟର୍ସ୍ ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ପୁରୁଷ ଡବଲ୍ବର ଫାଇନାଲ୍ରେ ଭାରତର କ୍ରିଷ୍ଣା ପ୍ରସାଦ ଗରାଗ ଓ ବିଷ୍ଣୁ ବର୍ଦ୍ଧନଙ୍କ ଯୋଡ଼ି ପ୍ରବେଶ କରିଛନ୍ତି